ତେବେ ଏହି ବୈଠକରେ କିଛି ଚୃଡ଼ାନ୍ତ ନିଷ୍କଭି ଗ୍ରହଣ କରାଯାଇପାରି ନାହିଁ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ୍ ସରକାରୀ ପ୍ରତିନିଧି ଭାବେ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କୃଷିମନ୍ତ୍ରୀ କହିଛନ୍ତି କୃଷକଙ୍କର ସମସ୍ତ ପ୍ରସଙ୍ଗ ଉପରେ ଖୋଲା ମନରେ ଆଲୋଚନା କରିବାପାଇଁ ସରକାର ସଦାସର୍ବଦା ପ୍ରସ୍ତୁତ ଅଛନ୍ତି ଏବଂ ସେମାନଙ୍କ ସମସ୍ୟା ଉପରେ ଦୃଷ୍ଟି ରଖିଛନ୍ତି ସେ କହିଛନ୍ତି ଏହି ବୈଠକ ଅତ୍ୟନ୍ତ ଉପଯୋଗୀ ଥିଲା ଏହି ନୃତନ ନିୟମଦ୍ୱାରା କୃଷି ଉତ୍ପାଦ ବଜାର କମିଟି ଏପିଏମ୍ସି ଅକାମୀ ହୋଇଯିବା ନେଇ କୃଷକମାନେ ଚିନ୍ତିତ ଅଛନ୍ତି ସେ କହିଛନ୍ତି ଏହି ଏପିଏମ୍ସି ଆହୁରି ମଜବୁତ ହୋଇଛି ଏବଂ ଏହାର କାର୍ଯ୍ୟ ପରିସର ମଧ୍ୟ ବୃଦ୍ଧି ପାଉଛି ଶ୍ରୀ ତୋମାର କହିଛନ୍ତି ଏହି ଏପିଏମ୍ସି ବଳବତ୍ତର ରହିବ ମନ୍ତ୍ରୀ କହିଛନ୍ତି ସରକାର ଖୋଲା ମନରେ ଚାଷୀମାନଙ୍କ ସହିତ ଆଲୋଚନା କରୁଛନ୍ତି ସେହିପରି ବିଦ୍ୟୁତ୍ ସବ୍ସିଡି ଫସଲ ଅବଶିଷ୍ଟାଂଶ ପୋଡ଼ାଯିବା ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା

ଶ୍ରୀ ତୋମାର ମଧ୍ୟ ଚାଷୀମାନଙ୍କୁ ଆନ୍ଦୋଳନରୁ ଓହରି ଯିବାପାଇଁ ନିବେଦନ କରିଛନ୍ତି

କୃଷିମନ୍ତ୍ରୀ କହିଛନ୍ତି କୃଷକମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ପ୍ରତିଶ୍ରତିବଦ୍ଧ ଅଛନ୍ତି ସେ କହିଛନ୍ତି କୃଷିନୀତି କୃଷକମାନଙ୍କ ହିତପାଇଁ ଉଦ୍ଦିଷ୍ଟ ଜମ୍ମ କାଶ୍ମୀର ଇଲେକ୍ସନ୍ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରରେ ଆଜି ତୂତୀୟ ପର୍ଯ୍ୟାୟ କିଲ୍ଲା ବିକାଶ ପରିଷଦ ଡିଡିସି ନିର୍ବାଚନ ଏବଂ ପଞ୍ଚାୟତ ଉପନିର୍ବାଚନ ଅନୁଷ୍ଠିତ ହେଉଛି

ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର କେକେ ଶର୍ମା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଶାନ୍ତିଶୃଙ୍ଖଳାର ସହ ମତଦାନପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି

ଏମ୍ଇଏ ଚୀନ୍ କହିଛି ତିବତ୍ରେ ପ୍ରବାହିତ ୟାର୍ଲୁଙ୍ଗ୍ ସାଙ୍ଗ୍ବୋ ଭାରତରେ ବ୍ରହ୍ମପୁତ୍ର ନାମରେ ପରିଚିତ ନଦୀରେ ଡ୍ୟାମ୍ ନିର୍ମାଣ କରିବା ପୂର୍ବରୁ ଏହାଦ୍ୱାରା ପ୍ରଭାବିତ ହେବାକୁ ଥିବା ଦେଶଗୁଡ଼ିକର ମତାମତ ଲୋଡ଼ିବ ନୂଆଦିଲ୍ଲୀରେ ଥିବା ଚୀନ୍ ରାଷ୍ଟ୍ରଦୃତ କାର୍ଯ୍ୟାଳୟର ଜଣେ ଅଧିକାରୀ ଏହି ସ୍ଚଚନା ପ୍ରଦାନ କରିଛନ୍ତି

ତେବେ ବର୍ତ୍ତମାନ ଏହା ଉପରେ କେବଳ ବିଚାର ବିମର୍ଶ ଚାଲିଛି ଏହି ପ୍ରକଳ୍ପ ନିର୍ମାଣ କରିବା ପୂର୍ବରୁ ଏହାର ବୈଷୟିକ ଦିଗ ପ୍ରତି ଧ୍ୟାନ ଦିଆଯିବ ସେହିପରି ଏହାଯୋଗୁଁ ନଦୀର ନିମ୍ବ ଅବବାହିକାରେ ଥିବା ଦେଶଗୁଡ଼ିକ ଯେଭଳି ପ୍ରଭାବିତ ନ ହେବେ ତାହା ମଧ୍ୟ ସୁନିର୍ଣିତ କରାଯିବ

ତେବେ ଏହି ପ୍ରକଳ୍ପ ଯୋଗୁଁ ଭାରତ ଓ ବାଂଲାଦେଶରେ ଆକସ୍କିକ ବନ୍ୟା ଉତ୍କଟ ଜଳସଙ୍କଟ ଦେଖାଦେବାର ଯଥେଷ୍ଟ ସମ୍ଭାବନା ରହିଛି ବ୍ରହ୍ମପୁତ୍ର ହେଉଛି ଭାରତର ଏକ ପ୍ରମ୍ରଖ ନଦୀ ଏବଂ ଏହାର ଅବବାହିକାରେ କୋଟି କୋଟି ଲୋକ ବାସ କର୍ଛନ୍ତି ସେମାନଙ୍କର ଜୀବନ ଜୀବିକା ଏହା ଉପରେ ନିର୍ଭରଶୀଳ ବ୍ରହ୍ମପୁତ୍ର ନଦୀରେ ଡ୍ୟାମ୍ ନିର୍ମାଣ କରି ଚୀନ୍ ଭାରତରେ ଜଳ ସଙ୍କଟ ସୃଷ୍ଟି କରିବାକୁ ଚାହୁଁଛି ବୋଲି ଜଣାପଡ଼ିଛି

ଦେଶବ୍ୟାପୀ ସ୍ୱାସ୍ଥ୍ୟ ମୌଳିକ ଡାଞ୍ଚାରେ ଅଣାଯାଇଥିବା ଉନ୍ତି ସରକାରଙ୍କ ନିୟମର କଡ଼ାକଡ଼ି ପାଳନ ଓ ଡାକ୍ତର ଚିକିହା ସହାୟକ କର୍ମୀ ଏବଂ ସ୍ୱେଚ୍ଛାସେବୀମାନଙ୍କ ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଉଛି

ଉପରାଷ୍ଟ୍ରପତି ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ପୂର୍ବତନ ରାଷ୍ଟ୍ରପତି ଡକ୍କର ଏପିଜେ ଅବଦ୍ରଲ୍ କଲାମ୍ଙ୍କ ଆଦର୍ଶରେ ଅନ୍ତପ୍ରାଣିତ ହେବାକୁ ଯ୍ରବପିଢ଼ିକୁ ଆହ୍ୱାନ ଦେଇଛନ୍ତି

ଆଧୁନିକ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରି ଦେଶଗଠନରେ ବ୍ରତୀ ହେବାକୁ ସେ ଯୁବସମାଜକୁ ପରାମର୍ଶ ଦେଇଛନ୍ତି ଆର୍ଥକ ଏବଂ ସାମାଜିକ ସମସ୍ୟାଗୁଡ଼ିକର ସମାଧାନ ଦିଗରେ ଯୁବପିଢ଼ି ଅଗ୍ରଣୀ ଭୂମିକା ନିର୍ବାହ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ଡକ୍ଟର କଲାମ୍ଙ୍କ ଦୂରଦୃଷ୍ଟିର ସ୍କୃତିଚାରଣ କରି ଶ୍ରୀ ନାଇଡୁ କହିଛନ୍ତି ସେ ବହୁବିଧ ପ୍ରାକୃତିକ ଉହ ଏବଂ ଦକ୍ଷ ମାନବ ସମ୍ଭଳର ଉପଯୋଗ ଉପରେ ଗୁରୁତ୍ୱ ପ୍ରଦାନ କରୁଥିଲେ ବିଶ୍ୱରେ ଭାରତ ନିଜର ଦକ୍ଷତା ପ୍ରତିପାଦନ କରିବାରେ ସଫଳ ହେବ ବୋଲି ସେ ବିଶ୍ୱାସ କର୍ଥିଲେ କୋଭିଡ୍ ନାଇଷ୍ଟିନ୍ ମହାମାରୀ ପରିପ୍ରେକ୍ଷୀରେ ପ୍ରବାସୀ ଶ୍ରମିକଙ୍କ ପାଇଁ ରୋଜଗାରର ପନ୍ଥା ନିର୍ଦ୍ଧାରଣ କରିବାକୁ ଉପରାଷ୍ଟ୍ରପତି ଶ୍ରୀ ନାଇଡୁ ଗୁର୍ତ୍ୱାରୋପ କରିଛନ୍ତି

ଗତକାଲି ନୁଆଦିଲ୍ଲୀରେ ମୌଲାନା ଆଜାଦ୍ ଏଜୁକେସନ୍ ଫାଉଶ୍ଡେସନ୍ର ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ନକ୍ବୀ ଏହା କହିଛନ୍ତି ସେ କହିଛନ୍ତି ରାମ୍ପୁରଠାରେ ହେବାକୁ ଥିବା ଏହି ହୁନର୍ ହାଟ୍କୁ କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡ଼କରୀ ଏବଂ ଖଦୀ ଓ ଗ୍ରାମ୍ୟ ଶିଳ୍ପ ଆୟୋଗର ଅଧ୍ୟକ୍ଷ ବିନୟ କ୍ରମାର ସାକ୍ସେନା ଉଦ୍ଘାଟନ କରିବେ

ଏହାକୁ ଉତ୍ତର ପ୍ରଦେଶ ମ୍ରଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉଦ୍ଘାଟନ କରିବେ

ସେପ୍ଟେମ୍ବର ମାସରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଦେଶରେ ଥିବା ବିଭିନ୍ନ ଇସ୍କାତ କାରଖାନାଗୁଡ଼ିକୁ ବିଭିନ୍ନ ମେଡିକାଲ୍କୁ ଲିକ୍ସିଡ୍ ମେଡିକାଲ୍ ଅକ୍ଟିଜେନ୍ ଯୋଗାଇ ଦେବାପାଇଁ କେନ୍ଦ୍ର ପ୍ରାକୃତିକ ବାଷ୍ପ ଓ ଇସ୍କାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ଦ୍ଦେଶ ଦେଇଥିଲେ କୋଭିଡ୍ ସଂକ୍ରମିତଙ୍କ ଶ୍ୱାସ ସମ୍ପର୍କିତ ସମସ୍ୟାର ସମାଧାନ ନିମନ୍ତେ ଏହି ଲିକ୍ୱିଡ୍ ମେଡିକାଲ୍ ଅକ୍ଟିଜେନ୍ ବ୍ୟବହାର କରାଯାଇଥାଏ